ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ବଣଋତୁରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ସତର୍କତାମୂଳକ ପଦକ୍ଷେପର ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସଂକ୍ରମଣ ବ୍ୟାପିବାକୁ ନ ଦେବା ଲାଗି ଶାରୀରିକ ଦୂରତା ଭଳି ନିୟମଗୁଡ଼ିକର କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଉତ୍ତରପ୍ରଦେଶରେ ପିଏମ୍ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଜନଧନ ଯୋଜନା ଆୟୁଷ୍ମାନ ଯୋଜନା ଉଜ୍ଜଳା ଯୋଜନା ପିଏମ୍ ସ୍ୱନିଧି ଯୋଜନା ଭଳି ଅନେକ ସରକାରୀ ଯୋଜନାରୁ ଦେଶର ଜନସାଧାରଣ ଉପକୃତ ହୋଇଛନ୍ତି ଓ କରୋନାର ସଫଳ ମୁକାବିଲା ପାଇଁ ସକ୍ଷମ ହୋଇଛନ୍ତି ସେ କହିଛନ୍ତି ଭାରତର ଜନସାଧାରଣ ଯେକୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସମ୍ପୂର୍ଣ୍ଣ ସକ୍ଷମ ବୋଲି ସମଗ୍ର ବିଶ୍ୱକୁ ଦେଖାଇ ପାରିଚ୍ଚନ୍ତି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ବ୍ୟାଙ୍କଗୁଡ଼ିକ ଦେଶର ଗରିବ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓ ଏ ଦିଗରେ ସରକାର ଅହରହ କାର୍ଯ୍ୟ କରୁଛନ୍ତି ପିଏମ୍ ସ୍ୱନିଧି ଯୋଜନା ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଦେଶ ସ୍ୱାଧୀନ ହେବା ପରଠାରୁ ପ୍ରଥମଥର ପାଇଁ ବୁଲାବିକାଳିମାନଙ୍କ ଲାଗି ଏଭଳି ଏକ ଯୋଜନା ଅଣାଯାଇଛି ଏହି ଯୋଜନାର ଦ୍ରତ କାର୍ଯ୍ୟକାରିତା ଯୋଗୁଁ ଲୋକମାନେ ବହୁମାତ୍ରାରେ ଉପକୃତ ହୋଇପାରିଛନ୍ତି ଏହି ଯୋଜନା ଖୁବ୍ଶୀଘ୍ର ଲାଗୁ କରାଯାଇଛି ଓ ଏଥିରେ ମଧ୍ୟସ୍ତୁମାନଙ୍କର କୌଣସି ଭୂମିକା ରହିନାହିଁ ସେ କହିଛନ୍ତି ବୁଲାବିକାଳିମାନଙ୍କର ଦେଶର ଅର୍ଥନୀତିରେ ଗୁରୁ ଭୂମିକା ରହିଛି ଓ ଉତ୍ତରପ୍ରଦେଶ ଭଳି ବଡ଼ବଡ଼ ରାଜ୍ୟରୁ ବୁଲାବିକାଳିମାନଙ୍କୁ ବାହାରକୁ କାମଧନ୍ଦ ପାଇଁ ଯିବାକୁ ପଡ଼ିବ ନାହିଁ ଗତ କ୍ଜୁନ ପହିଲାରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା

ପ୍ରଧାନମନ୍ତ୍ରୀ କିଛି ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟର ବହୁ ମନ୍ତ୍ରୀ ଉପସ୍ଥିତ ଥିଲେ ଓ କାର୍ଯ୍ୟକ୍ରମ ରାଜ୍ୟର ସବୁ ଜିଲ୍ଲାରେ ଟେଲିଭିଜନ ଜରିଆରେ ପ୍ରସାରିତ ହୋଇଛି

ସେହିସବୁ ସ୍ଥାନରେ କାର୍ଯ୍ୟକ୍ରମର ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଥିଲା ଓ ଲୋକମାନଙ୍କ ପାଇଁ ଶାରୀରିକ ଦୂରତା ନିୟମ ମଧ୍ୟ ଲାଗୁ କରାଯାଇଥିଲା

ଭାରତ ପକ୍ଷରୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ୍ଜୟଶଙ୍କର ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି ଆମେରିକା ପ୍ରତିନିଧି ଦଳର ନେତୃତ୍ୱ ସେଠାକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଓ ପ୍ରତିରକ୍ଷାମନ୍ତ୍ରୀ ମାର୍କ ଏସ୍ପର ନେଉଛନ୍ତି ଏହା ପୂର୍ବରୁ ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଜାତୀୟ ଯୁଦ୍ଧ ସ୍ମାରକୀକୁ ଗସ୍ତ କରି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ଆଜି ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟସ୍ଚୀ ରହିଛି

ତୃତୀୟ କଥାବାର୍ତ୍ତାର କାର୍ଯ୍ୟସୂଚୀ ମଧ୍ୟରେ ଦ୍ୱିପକ୍ଷୀୟ ଆଞ୍ଚଳିକ ଓ ଆନ୍ତର୍ଜାତିକ ସ୍ତରୀୟ ପାରସ୍କରିକ ସ୍ୱାର୍ଥସମ୍ଭଳିତ ପ୍ରସଙ୍ଗମାନ ସ୍ଥାନ ପାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ତୃତୀୟ ଦୁଇ ଯୁକ୍ତ ଦୁଇ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତାରେ ଭାରତ ଆମେରିକା ବ୍ୟାପକ ଆନ୍ତର୍ଜାତିକ ଭାଗିଦାରୀ ସଂପର୍କକୁ ଆଗକୁ ନିଆଯିବା ପ୍ରତି ଆଲୋକପାତ କରାଯିବ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ବିଶ୍ୱରେ ଶାନ୍ତି ସମୃଦ୍ଧି ଓ ସ୍ଥିରତା ଆଣିବା ପାଇଁ ସହଯୋଗକୁ ଆହୁରି ଅଧିକ ସୁଦୂଢ଼ କରିବା ସଂକ୍ରାନ୍ତରେ ଏଥିରେ ଆଲୋଚନା ହେବ ବିଶ୍ୱର ସର୍ବପ୍ରାତନ ଓ ସର୍ବବୃହତ ଗଣତାନ୍ତିକ ରାଷ୍ଟ୍ରଭାବେ ଭାରତ ଓ ଆମେରିକା ମଧରେ ସଂପର୍କରେ ଯଥେଷ୍ଟ ଉନ୍ନତି ଘଟିଛି ଦୁଇଦେଶ ମଧ୍ୟରେ ଭାଗିଦାରୀ ସଂପର୍କରେ ଉନ୍ନତିର ଝଲକ ଶକ୍ତି ବେସାମରିକ ବିମାନ ଚଳାଚଳ ବିଙ୍କାନ ମହାକାଶ ମୌଳିକ ଡ଼ାଞ୍ଚା ଓ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରଗୁଡ଼ିକରେ ଦେଖିବାକୁ ମିଳିଛି ଡୋଭାଲ୍ ମିଟିଂ ଜାତୀୟ ନିରାପଦ ପରିଷଦ ଉପଦେଷ୍ଟା ଅକିତ ଡୋଭାଲ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଓ ପ୍ରତିରକ୍ଷାମନ୍ତ୍ରୀ ମାର୍କ ଏସ୍ପରଙ୍କୁ ଆଜି ନୂଆଦିଲ୍ଲୀର ସାଉଥ୍ ବ୍ଲକରେ ସାକ୍ଷାତ କରିଛନ୍ତି ସେମାନଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି ଉଭୟ ଆଞ୍ଚଳିକ ଓ ଆନ୍ତର୍ଜାତିକ ସ୍ତରରେ ଏକ ଶକ୍ତିଶାଳୀ ସୁରକ୍ଷା ବାତାବରଣ ସୃଷ୍ଟି ଦିଗରେ ପଦକ୍ଷେପ ନେବା ପାଇଁ ସହଯୋଗ ବୃଦ୍ଧି କରିବାକୁ ଉଭୟ ପକ୍ଷ ଏକମତ ହୋଇଛନ୍ତି ପ୍ରେକ୍ ହୋମେଜ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି କେଆର୍ନାରାୟଣନ୍ଙ୍କ ଜୟନ୍ତୀ ଅବସରରେ ଆଜି ରାଷ୍ଟ୍ରପତି ଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଓ ରାଷ୍ଟ୍ରପତି ଭବନର ସମସ୍ତ କର୍ମଚାରୀ କେଆର୍ନାରାୟଣନ୍ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି

ମନ୍ତ୍ରଣାଳୟ କହିଛି କୋବିଡର ମୁକାବିଲା ପାଇଁ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିୟମଗୁଡ଼ିକର ସଠିକ୍ ରୂପେ ପାଳନ କରାଯିବା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି

ଚଳିତ ବର୍ଷର ସତର୍କତା ସଚେତନତା ସପ୍ତାହର ଶୀର୍ଷକ 'ସତର୍କ ଭାରତ ସମୃଦ୍ଧ ଭାରତ' ରହିଛି କେନ୍ଦ୍ରୀୟ ଭିଜିଲାନ୍ନ କମିଶନର ସଞ୍ଜୟ କୋଠାରୀ ନ୍ତଆଦିଲ୍ଲୀରେ କେନ୍ଦ୍ରୀୟ ଭିଜିଲାନୁ କମିଶନର କର୍ମଚାରୀମାନଙ୍କୁ ଆଜି ଏହି ଶପଥପାଠ କରାଇଛନ୍ତି ଏହି ଅବସରରେ ଶ୍ରୀ କୋଠାରୀ କହିଚ୍ଚନ୍ତି ଆମ ସମସ୍ତଙ୍କୁ ଐକ୍ୟବଦ୍ଧ ହୋଇ ସଚ୍ଚୋଟତାର ସହ କାର୍ଯ୍ୟ କରିବାକୁ ହେବ ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରତିବର୍ଷ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି ଏହି ସମୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଜୟନ୍ତୀ ପାଳିତ ହୋଇଥାଏ ସିବିଆଇ ପକ୍ଷରୁ ଦେଶବ୍ୟାପୀ ଏକ ତିନିଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି ଏହି ସମ୍ମିଳନୀ ଦୁର୍ନୀତି ବିରୁଦ୍ଧରେ ସତର୍କତା ଗ୍ରହଣ କରିବା ଉଦ୍ଦେଶ୍ୟରେ କରାଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ମିଳନୀକୁ ଉଦ୍ଘାଟନ କରିବେ

ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ପ୍ରଥମ ସଂସଦୀୟ ଅଧିବେଶନରେ ତାଙ୍କ ସରକାରଙ୍କର ନୀତି ସମ୍ୟନ୍ଧରେ ଅଭିଭାଷଣ ଦେବା ସମୟରେ ଶ୍ରୀ ସୁଗା ଏହି ଘୋଷଣା କରିଛନ୍ତି ସେ କହିଛନ୍ତି ସେ ଜାପାନ ଅର୍ଥନୀତିକୁ ସ୍ଥାୟୀ ବିକାଶପଥରେ ଆଗେଇ ନେବାକୁ ଚାହାନ୍ତି ଏଥିସହିତ ଦେଶକୁ ପ୍ରଦୃଷଣମୁକ୍ତ କରିବା ପାଇଁ ସେ ଯଥାସ୍ୟବ ଉଦ୍ୟମ କରିବେ ଶ୍ରୀ ସୁଗା ଫସିଲ୍ ଇନ୍ଧନ ଉପରୁ ନିର୍ଭରଶୀଳତା କମ୍ କରିବା ପ୍ରତି ଗୁରୁତ୍ୱାରୋପ କରି ଜଳବାୟୁ ପରିବର୍ତ୍ତନକୁ ଏକ ବୋଝ ପରିବର୍ତ୍ତେ ଏକ ସୁଯୋଗ ଭାବେ ଗ୍ରହଣ କରିବା ପାଇଁ ପ୍ରତିଶ୍ରତିବଦ୍ଧ ହୋଇଛି

ଆଇଟି ରେଡ୍ ଆୟକର ବିଭାଗ ଗତକାଲି ଦିଲ୍ଲୀ ଓ କାତୀୟ ରାଜଧାନୀ ଅଞ୍ଚଳ ହରିଆଣା ପଞ୍ଜାବ ଉତ୍ତରାଖଣ୍ଡ ଓ ଗୋଆର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି ଏହି ଚଢ଼ଉ ଅଭିଯାନରେ ଖାନତଲାସି କରାଯିବା ସହ ବହୁ ପଦାର୍ଥ ଜବତ କରାଯାଇଛି କିଛିଲୋକ ନକଲି ବିଲିଂ ମାଧ୍ୟମରେ ବହୁ ଅର୍ଥ ଜମା କରିବା ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟରେ ସଂପୃକ୍ତ ଥିବାର ଜଣାପଡ଼ିବା ପରେ ଆୟକର ବିଭାଗ ଦ୍ୱାରା ଏଭଳି ଚଢ଼ଉ କରାଯାଇଥିଲା

ଖାନତଲାସୀ ସମୟରେ ଏହିସବୁ କାର୍ଯ୍ୟ ସହ ସଂପୃକ୍ତ ବ୍ୟକ୍ତି ଓ ମଧ୍ୟସ୍ଥମାନଙ୍କ ସମ୍ଭନ୍ଧୀୟ ପ୍ରମାଣ ଅର୍ଥ କାରବାର କରୁଥିବା ବ୍ୟକ୍ତିମାନଙ୍କର ନାମ ଏହି ସବୁ କାର୍ଯ୍ୟର ଲାଭ ପାଇଥିବା ବ୍ୟକ୍ତିବିଶେଷଙ୍କର ନାମ ଓ କିଛି ଫାର୍ମର ନାମ ପଦାକୁ ଆସିଛି

ବହୁ ନକଲି କମ୍ପାନି ବିଷୟରେ ଜଣାପଡ଼ିଛି ଓ ନକଲି ବିଲ୍ ଜରିଆରେ ବହୁ ପରିମାଣର ହିସାବ ବହିର୍ଭୁତ ନଗଦ ଅର୍ଥ ଉଠାଣ ବିଷୟରେ ପ୍ରମାଣ ହସ୍ତଗତ ହୋଇଛି ସେହି ନକଲି କମ୍ପାନିଗୁଡ଼ିକରେ ବିଭିନ୍ନ ନକଲି କର୍ମଚାରୀମାନଙ୍କର ନାମ ଓ ଠିକଣା ପ୍ରଭୂତି ଥିବାର ପ୍ରମାଣ ମିଳିଛି ଓ ସେମାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ଅର୍ଥ କାରବାର କରାଯାଇଛି ସେହିଭଳି ନକଲୀ କର୍ମଚାରୀ ଅଂଶୀଦାର ଓ ଅର୍ଥ କାରବାର କରୁଥିବା ବ୍ୟକ୍ତିମାନଙ୍କର ବୟାନ ରେକର୍ଡ କରାଯାଇଛି